ଏବଂ ସରକାର କହିଛନ୍ତି ହ୍ୱାଟ୍ୱଆପ୍ ପ୍ଲାଟଫର୍ମକୁ ସନ୍ତାସବାଦୀ ଓ ଖଳ ପ୍ରକୃତିର ଲୋକମାନେ ବ୍ୟବହାର କରୁଥିବାରୁ ବାର୍ତ୍ତାଗୁଡ଼ିକର ମୂଳ ଉତ୍ସ ଜାଶିବା ପାଇଁ ଏକ ବ୍ୟବସ୍ଥା ବିକାଶ କରିବା ସକାଶେ ହ୍ୱାଟ୍ୱଆପ୍କୁ କୁହାଯିବ କେକେ ଗନ୍ଫିଟ୍ ଦକ୍ଷିଣ କାଶ୍କୀରରେ ଜେିସ୍ ଇ ମହମ୍ମଦର କମାଣ୍ଡର ପାକିସ୍ତାନ ନାଗରିକ ମୁନା ଲାହୋଡି ସୋପିଓଁ କିଲ୍ଲାରେ ନିରାପଭାବାହିନୀ ସହ ସଂଘର୍ଷରେ ପ୍ରାଣ ହରାଇଛି ଲାହୋଡି ଆଇଇଡି ବୋମା ପ୍ରସ୍ତୁତକାରୀ ଭାବେ ବେଶ୍ ଜଣାଶୁଣା ଥିଲା କାଶ୍ମୀରର ଦକ୍ଷିଣାଞ୍ଚଳରେ ସେ ସନ୍ତାସବାଦମାନଙ୍କୁ ନିଯୁକ୍ତ କରୁଥିଲା ସ୍ଥାନୀୟ ଅଞ୍ଚଳରେ ଅନେକ ସାଧାରଣ ଲୋକଙ୍କୁ ହତ୍ୟା ଘଟଣାରେ ସେ ଜଡିତ ଥିବା ପୁଲିସ ଜଣାଇଛି ପୁଲିସ ବିଭାଗର ଜଣେ ବରିଷ୍ଣ ମୁଖପାତ୍ର କହିଛନ୍ତି ଜିନତୁଲ ଇସ୍ଲାମ ନାମକ ଆଉଜଣେ ସନ୍ତାସବାଦୀ ମଧ୍ୟ ସୋପିଓଁ ଜିଲ୍ଲାର ତ୍ରୁର୍କଓ୍ୱାନଗାଁ ଅଞ୍ଚଳରେ ନିରାପଭାବାହିନୀ ସହ ସଂଘର୍ଷରେ ପ୍ରାଣ ହରାଇଛି ଜେକେ ସିଜ୍ଫାୟାର ଜାମ୍ମୁ କାଶ୍କୀରର କୁପୁୱାଡା ଜିଲ୍ଲା ସୀମାନ୍ତ ମଛ୍ଲି ସେକ୍ଟରରେ ପାକିସ୍ତାନୀ ସୈନ୍ୟମାନଙ୍କ ଦ୍ୱାରା ଗୁଳିଗୋଳା ଚାଳନାରେ ଜଣେ ଜବାନ ସହିଦ ହୋଇଛନ୍ତି ପାକିସ୍ତାନୀ ସୈନ୍ୟମାନଙ୍କ ଦ୍ୱାରା ଏହା ଆଉଏକ ଅସ୍ତ୍ରବିରତି ଲଙ୍ଘନ ବୋଲି କୁହାଯାଉଛି ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ମଛ୍ଲି ସେକୂରସ୍ଥିତ ସେନାଛାଉଣି ଉପରକୁ ପାକିସ୍ତାନୀ ସୈନ୍ୟମାନେ ଆଜି ସକାଳୁ ଗୁଳିଚାଳନା କରିବାରୁ ଜଣେ ଜବାନ ଗୁରୁତର ଆହତ ହୋଇଥିଲେ ଆହତ ଜବାନଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଥିବା କୁହାଯାଉଛି ଭାରତ ପକ୍ଷରୁ ପାଲଟା ଜବାବ ଦିଆଯାଇଥିବାର ଖବର ମିଳିଛି

ଏହି ନୂଆ ହାର ଆସନ୍ତା ମାସ ପହିଲାରୁ କାର୍ଯ୍ୟକାରୀ ହେବ ସ୍ଥାନୀୟ କର୍ତ୍ତୂପକ୍ଷଙ୍କ ଦ୍ୱାରା ବିଦ୍ୟୁତ୍ ଚାଳିତ ଯାନ ଭଡ଼ା ଉପରେ ଜିଏସ୍ଟି ଲାଗୁ ହେବ ନାହିଁ

ବ୍ରିକ୍ସ ଟେରୋରିଜିମ ନିଜ ନିଜ ଦେଶରୁ ସନ୍ତାସବାଦୀ ନେଟୱାର୍କ ପାଇଁ ଆର୍ଥକ ସହାୟତାକୁ ବନ୍ଦ କରିବା ଏବଂ ସନ୍ତ୍ରାସବାଦୀ କାର୍ଯ୍ୟକଳାପକୁ ଦମନ କରିବା ପାଇଁ ବ୍ରିକ୍ସ ରାଷ୍ଟ୍ରସମୂହ ସବୁ ଦେଶଗୁଡ଼ିକୁ ଆହ୍ୱାନ ଜଣାଇଛି

ଆନ୍ତର୍ଜାତିକ ସ୍ତରରେ ଦୂଢ଼ ଆଇନ୍ ଭିତ୍ତି ସହ ଜାତିସଂଘ ରାଜିନାମା ଅଧୀନରେ ସନ୍ତାସବାଦର ଦମନ ପାଇଁ ନିରନ୍ତର ଉଦ୍ୟମ ଜାରି ରଖିବାକୁ ବ୍ରିକ୍ନ ରାଷ୍ଟ୍ରସମୃହ ଆହ୍ପାନ ଜଣାଇଛି ଭାରତ ପକ୍ଷରୁ ଏହି ବୈଠକରେ ସଡ଼କ ପରିବହନ ଓ ରାଜପଥ ରାଷ୍ଟ୍ରମନ୍ତ୍ରୀ ଭିକେ ସିଂ ଯୋଗ ଦେଇଥିଲେ ବୈଠକରେ ସନ୍ତାସବାଦକୁ ଦମନ କରିବା ପାଇଁ ସବୁ ରାଷ୍ଟ୍ରମାନେ ସେମାନଙ୍କର ସହମତି ପ୍ରକାଶ କରିବା ସହିତ ଏ ଦିଗରେ ବଳିଷ୍ଣ ପଦକ୍ଷେପ ନେବାକୁ ରାଜି ହୋଇଥିଲେ

ଅପରେସନ୍ ବିଜୟ ଅଭିଯାନରେ ଭାରତୀୟ ଯବାନମାନେ କାର୍ଗୀଲ୍ ସେକ୍ଟରରେ ପାକିସ୍ତାନୀ ଅନୁପ୍ରବେଶକାରୀମାନଙ୍କୁ ଦମନ କରି ବିକ୍ଷୟ ହାସଲ କରିଥିଲେ

ସଶସ୍ତ ବାହିନୀର ସୁପ୍ରିମ୍ କମାଣ୍ଡର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀନଗରର ବାଦାମୀବାଗ୍ ସ୍ଥିତ ଚିନାରବାହିନୀ ସେନା ମୁଖ୍ୟାଳୟରେ ଶହୀଦ୍ମାନଙ୍କ ପ୍ରତି ଗତକାଲି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ

ସେଠାରେ ମେଜର ଡିପି ସିଂହ ମସାଲ୍କୁ ଗ୍ରହଣ କରି ପରମବୀର ଚକ୍ର ବିଜେତା ଯୋଗେନ୍ଦ୍ର ଯାଦବକୁ ଦେଇଥିଲେ ଏବଂ ପଦାତିକ ବାହିନୀ ମୁଖ୍ୟ ବିପିନ୍ ରାଓ୍ୱତ୍ କାର୍ଗୀଲ୍ ଯୁଦ୍ଧ ସ୍କାରକୀରେ ମସାଲକୁ ସ୍ଥାପନ କରିଥିଲେ

ରାଷ୍ଟ୍ରପତି ଉପରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷାମନ୍ତ୍ରୀ ଦେଶବାସୀଙ୍କ ପକ୍ଷରୁ ସହିଦମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି

ଦ୍ୱିତୀୟଥର କାର୍ଯ୍ୟଭାର ଗ୍ରହଣ କଲା ପରେ ଏହା ତାଙ୍କର ଦ୍ୱିତୀୟ ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସବୁ ନେଟ୍ୱାର୍କରେ ଏହାକୁ ପ୍ରସାରଣ କରାଯିବ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆକାଶବାଣୀ ଓ ଦ୍ୱରଦର୍ଶନ ସମ୍ଘାଦର ୟୁ ଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଏହାର ପ୍ରତ୍ୟେକ୍ଷ ପ୍ରସାରଣର ବ୍ୟବସ୍ଥା କରାଯାଇଛି

ମନ୍ କି ବାତ୍ କାର୍ଯ୍ୟକ୍ରମକୁ ହିନ୍ଦୀ ଭାଷାରେ ପ୍ରସାରଣ କରାଯିବା ପରେ ପରେ ଆକାଶବାଣୀ ଆଞ୍ଚଳିକ ଭାଷା ଏହାକୁ ପ୍ରସାରଣ କରିବ

ହ୍ୱାଟ୍ୱ ଆପ୍ର ବିଶ୍ୱସ୍ତରୀୟ ମୁଖ୍ୟ ୱିଲ୍ କାଥ୍କାର୍ଟଙ୍କ ସହ ଗତକାଲି ବୈଠକ ସମୟରେ ଶ୍ରୀ କାଥ୍କାର୍ଟ ଏ କ୍ଷେତ୍ରରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀଙ୍କୁ ପ୍ରତିଶ୍ରତି ଦେଇଛନ୍ତି ହ୍ୱାଟ୍ୱଆପ୍ର ପ୍ରସ୍ତାବିତ ପେମେଣ୍ଟ ସେବା ସଂକ୍ରାନ୍ତରେ ଶ୍ରୀ ପ୍ରସାଦ କହିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ଏନ୍ପିସିଆଇର ଆବଶ୍ୟକତା ଅନୁଯାୟୀ ହ୍ୱାଟ୍ଆପ୍ର ପେମେଣ୍ଟ ସେବା ବର୍ତ୍ତମାନ ଚାଲିଛି ଭାରତର ଟ୍ରିଲିୟନ ଡଲାର ଡିଜିଟାଲ ଅର୍ଥନୀତି ଦୂରଦୃଷ୍ଟିରେ ଅଂଶଗ୍ରହଣ କରିବା ପାଇଁ ଶ୍ରୀ ପ୍ରସାଦ ହ୍ୱାଟ୍ୱଆପ୍କୁ ପରାମର୍ଶ ଦେଇଛନ୍ତି ଏବଂ ଭାରତ ଭିଭିକ ଉତ୍ପାଦର ସମ୍ଭାବନା ଖୋଜି ବାହାର କରିବା ପାଇଁ ସେ ହ୍ୱାଟ୍ୱଆପ୍କୁ ସ୍ୱାଗତ ଜଣାଇଛନ୍ତି କଣ୍ଣୋଟକ ୟେଦ୍ରରପ୍ପା କର୍ଷ୍ଣାଟକର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବାପରେ ବିଜେପି ନେତା ବିଏସ୍ ୟେଦୁରପ୍ତା ଆସନ୍ତା ସୋମବାର ଦିନ ରାଜ୍ୟ ବିଧାନସଭାରେ ସଂଖ୍ୟାଗରିଷତାର ପ୍ରମାଣ ଦେବେ

ଗତକାଲି ଅନୁଷ୍ଠିତ କେଡିଏସ୍ ବିଧାୟକଙ୍କର ବୈଠକରେ ବିଜେପିକ୍ ବାହ୍ୟ ସମର୍ଥନ ଦେବାପାଇଁ କେତେକ ବିଧାୟକ ଇଚ୍ଛାବ୍ୟକ୍ତ କରିଥିଲେ

ନ୍ୟାସନାଲ ବସ୍ ପରମିଟ୍ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଆନ୍ତଃରାଜ୍ୟ ବସ୍ ଚଳାଚଳ ପାଇଁ ଅପରେଟର ମାନଙ୍କୁ ସରକାର ଜାତୀୟ ପରମିଟ୍ ଯୋଜନା ମଞ୍ଜୁରୀ କରିଛନ୍ତି

ସେ କହିଛନ୍ତି ବିଦ୍ୟୁତ୍ ଚାଳିତ ଯାନ ସମେତ ବସ୍ ଟ୍ୟାକ୍ଟି ଅଟେ ଏବଂ ବାଇକ୍ ଟ୍ୟାକ୍ଟି ପାଇଁ ଅନ୍ଲାଇନ୍ କରିଆରେ ଅନୁମତି ପ୍ରଦାନ କରାଯିବ ଆଖୁରୁ ଇଥାନୋଲ ବାହାର କରି ତାକୁ ଇନ୍ଧନ ଭାବେ ବ୍ୟବହାର କରିବା ପାଇଁ ସରକାର ଉଦ୍ୟମ କରୁଥିବା ଶ୍ରୀ ଗଡକରୀ ଘୋଷଣା କରିଚ୍ଛନ୍ତି ଇଡି ସାନା ଆରେଷ୍ଟ ବିବାଦୀୟ ମାଂସରପ୍ତାନୀକାରୀ ମୋଇନ୍ କ୍ୟୁରେସୀ ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ଚାଲିଥିବା କଳାଧନ ବୈଧ ଅଭିଯୋଗ ମାମଲର ତଦନ୍ତରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହାଇଦ୍ରାବାଦର ବ୍ୟବସାୟୀ ସନା ସତୀଶ ବାବୃକ୍କୁ ଗିରଫ କରିଛି କଳାଧନ ବୈଧ ନିବାରଣ ଆଇନ୍ ଅଧୀନରେ ଗତକାଲି ରାତିରେ ସନା ସତୀଶବାବୁଙ୍କୁ ଗିରଫ କରାଯାଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି ତାଙ୍କୁ ଅଧିକ ଦିନ ପର୍ଯ୍ୟନ୍ତ ହାଜତରେ ରଖିବା ପାଇଁ ନୂଆଦିଲ୍ଲୀର ସ୍ୱତନ୍ତ୍ର ଅଦାଲତରେ ହାଜର କରାଯିବ ଏଠାର ସ୍କରଣଯୋଗ୍ୟ ସନା ସତୀଶ ବାବୁ ହେଉଛନ୍ତି ସେହି ବ୍ୟକ୍ତି ଯିଏକି ସିବିଆଇର ପୂର୍ବତନ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ କରିଥିଲେ ଫଳରେ ସିବିଆଇ ଶ୍ରୀ ଅସ୍ଥାନାଙ୍କ ବିରୁଦ୍ଧରେ ଫୌକଦାରୀ ମାମଲା ରୁକ୍କୁ କରିଥିଲା

ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଏପିସିଂହଙ୍କ ବିରୁଦ୍ଧରେ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ମାମଲାରେ ତଦନ୍ତ କର୍ ଛି

ଦ୍ୱିପରାଷ୍ଟ୍ର ଫିଲିପାଇନ୍ସର ସର୍ବବୃହତ୍ ଲୁକୋନ ଦ୍ୱିପର ଉତ୍ତରାଞ୍ଚଳରେ ଅବସ୍ଥିତ ଘନ ଜନବସତିପୂର୍ଣ୍ଣ ବାଟାନେସ୍ ଟାପୁରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା